ପିଏମ୍ ଗ୍ରୋଥ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କରୋନା ଭୂତାଣୁ ଅର୍ଥନୈତିକ ଅଭିବୃଦ୍ଧିକୁ ମନ୍ତ୍ରର କରିଦେଇଥାଇପାରେ କିନ୍ତୁ ଭାରତ ଏହାର ପ୍ରତିଭା ଓ ବୈଷୟିକ ଜ୍ଞାନ ସହାୟତାରେ ପୁନର୍ବାର ଏହାର ଅଭିବୃଦ୍ଧି ପଥରେ ଅଗ୍ରସର ହେବ ଶ୍ରୀ ମୋଦୀ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ବାର୍ଷିକ ଅଧିବେଶନକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି କହିଛନ୍ତି ସେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଓ ପୁନର୍ବାର ଅଭିବୃଦ୍ଧି ପଥକୁ ଫେରାଇ ଆଣିବାକୁ ସଂକଳ୍ପବନ୍ଧ ଏବଂ ଏହା ଦୃଢ଼ ମନୋବଳ ସମସ୍ତଙ୍କୁ ଆର୍ଥକ ବ୍ୟବସ୍ଥାରେ ସାମିଲ କରିବା ପୁଞ୍ଜିନିବେଶ ବୃଦ୍ଧି ମୌଳିକ ଡାଂଚା ବୃଦ୍ଧି ଓ ନବିକରଣ ମାଧ୍ୟମରେ ସାକାର କରାଯାଇ ପାରିବ

ଦେଶବ୍ୟାପି ପ୍ରଥମ ପର୍ଯ୍ୟାୟ କୋଭିଡ୍ ନାଇଂଟିନ୍ କଟକଣା କୋହଳ ପରବର୍ତି ତାଙ୍କର ପ୍ରଥମ ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କର କୀବନରକ୍ଷା ସହିତ ଦେଶର ଅର୍ଥନୀତିରେ ସ୍ଥିରତା ଆଣିବା ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଦେଶର ଦକ୍ଷତା ଓ ସଂକଟ ପରିଚାଳନା ରଣକୌଶଳ ଏବଂ ଦେଶରେ ଉପଲବ୍ଧ ପ୍ରତିଭା ଓ ବୈଷୟିକଜ୍ଞାନର ଉଲ୍ଲେଖ କରି ସେ କହିଛନ୍ତି ଭାରତ ଖୁବ୍ ଶୀଘ୍ର ଅଭିବୃଦ୍ଧି ପଥରେ ପୁନର୍ବାର ଅଗ୍ରସର ହେବ ଶ୍ରୀ ମୋଦୀ କହିଛନ୍ତି ଭାରତ ଏହାର ପ୍ରଥମ ପର୍ଯ୍ୟାୟ କୋଭିଡ୍ ନାଇଂଟିନ୍ କଟକଣା କୋହଳତା ଲାଗୁ କରିଛି ଓ ଅଧିକାଂଶ ଅର୍ଥନୈତିକ କାର୍ଯ୍ୟକଳାପକୁ ଏଥିରେ ଅନୁମତି ଦିଆଯାଇଛି କୋଭିଡ୍ ସଂକ୍ରମଣ ପରେ ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ତଥା କଟକଣା ଲାଗୁ ଯୋଗୁଁ ଏହି ବିଶ୍ୱବ୍ୟାପି ସଂକ୍ରମଣର ମୁକାବିଲା କରିବା ପାଇଁ ସରକାର ଆବଶ୍ୟକ ମୌଳିକ ଡାଂଚା ସ୍ଥାପନ କରିପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥନୀତିକୁ ପୁନର୍ବାର ଅଭିବୃଦ୍ଧି ପଥକୁ ଫେରାଇ ଆଣିବାକୁ ସରକାର ଅଗ୍ରାଧିକାର ଦେଇ ଆସିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସଂସ୍କାରଗୁଡ଼ିକ ଖାମଖିଆଲି ଭାବେ ନିଆଯାଇ ନାହିଁ ଏ ସମ୍ଭନ୍ଧୀୟ ନିଷ୍ପତି ଗ୍ରହଣ ସମୟରେ ସବ୍ରପକ୍ଷଗ୍ରଡ଼ିକ ସହ ଆଲୋଚନା କରାଯାଇ ଯୋଜନାବଦ୍ଧ ଭାବେ ନିଷ୍ପତି ନିଆଯାଇଛି ଓ ଏହାର ଭବିଷ୍ୟତ ପ୍ରଭାବ ବିଷୟରେ ବିଷଦ ଭାବେ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ ଅନ୍ଲାଇନ୍ ଟିକସ ସମୀକ୍ଷା ଓ ତତ୍ ସଂକ୍ରାନ୍ତୀୟ ଆପତି ଅଭିଯୋଗ ସମାଧାନ ବ୍ୟବସ୍ଥା କୋଇଲା ବ୍ଲୁକ୍ଗୁଡ଼ିକର କାର୍ଯ୍ୟକାରିତା ସମେତ ବିଭିନ୍ନ ସଂସ୍କାର ମୂଳକ ନୀତି ଖଣି ମହାକାଶ ଓ ପରମାଣୁ ଗବେଷଣା କ୍ଷେତ୍ରରେ ସଂସ୍କାର ବିଷୟରେ ଉଲ୍ଲେଖ କରି ଏହି ସଂସ୍କାର ଦଶନ୍ଧି ଦଶନ୍ଧି ଧରି ପଡ଼ିରହିଥିଲା ବୋଲି କହିଛନ୍ତି କୃଷି ଓ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ନିଆଯାଇଥିବା ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଂସ୍କାର ମୂଳକ ନୀତିର ଦେଶର ଅର୍ଥନୀତି ଉପରେ ଦୀର୍ଘମିଆଦି ପ୍ରଭାବ ପଡ଼ିବ ଓ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ପାଇଁ ବାଟ ଖୋଲିଦେବ ସେ କହିଛନ୍ତି ସରକାର କୃଷକମାନଙ୍କୁ ସେମାନଙ୍କର ଅଧିକାର ଓ ସ୍ୱାଧୀନତା ପ୍ରଦାନ କରିଛନ୍ତି ଦଶନ୍ଧି ଦଶନ୍ଧି ଧରି କୁଷକମାନେ ଏଥିରୁ ବଂଚିତ ହେଉଥିଲେ ପ୍ରଧାନମନ୍ତ୍ରୀ ନନ୍ଷ୍ଟ୍ରାଟାଜିକ୍ ସେକ୍ଟରଗୁଡ଼ିକୁ ବେସରକାରୀ କ୍ଷେତ୍ର ପାଇଁ ଉନ୍କକ୍ତ କରିବା ନିଷ୍କତି ବିଷୟ ଦର୍ଶାଇବା ସହ ଶ୍ରମ ସଂସ୍କାରର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ସରକାର ଏମ୍ଏସ୍ଏମ୍ଇଗ୍ରଡ଼ିକର ସଂଜ୍ଞାରେ ପରିବର୍ତନ ଆଣିଛନ୍ତି ଯାହା ସେମାନଙ୍କ ପାଇଁ ଅନେକ ପ୍ରତିବନ୍ଧକ ଦୂର କରିପାରିବ ଏମ୍ ଏସ୍ ଏମ୍ଇଗୁଡ଼ିକୁ ପ୍ରୋହାହନ ଦେବା ଲାଗି ସରକାରଙ୍କ ନିଷ୍ପତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଂଟିନ୍ ସମୟରେ ସମଗ୍ର ବିଶ୍ୱ ଭାରତ ପ୍ରତି ଆଶାବାଦୀ ହୋଇପଡ଼ିଛି ସେ କହିଛନ୍ତି ବିଶ୍ୱ ସର୍ବଦା ଏକ ବିଶ୍ୱସ୍ତ ତଥା ନିର୍ଭରଶୀଳ ଭାଗିଦାର ଚାହେଁ ଓ ଏହି ଭୂମିକା ନିର୍ବାହ କରିବାକୁ ଭାରତ ପାଖରେ ଯଥେଷ୍ଟ କ୍ଷମତା ଓ ସାମର୍ଥ୍ୟ ରହିଛି ବିଶ୍ୱରେ ଭାରତକୁ ଏକ ସମ୍ମାନଜନକ ସ୍ଥାନରେ ପହଂଚାଇବା ଲାଗି ଏହା ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ଓ ପରୀକ୍ଷାର ସମୟ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଉଦ୍ୟୋଗପତି ଓ କନସାଧାରଣଙ୍କୁ ଏ ଦିଗରେ ସେମାନଙ୍କର ସାମର୍ଥ୍ୟର ଉପଯୋଗ କରିବାକୁ ନିବେଦନ କରିଛନ୍ତି ଏକ ଶକ୍ତିଶାଳୀ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ସ୍ଥାପନ ପାଇଁ ଆହ୍ୱାନ ଦେଇ ଶ୍ରୀ ମୋଦୀ କହିଛନ୍ତି ଏହା ବିଶ୍ୱ ଯୋଗାଣ ଶ୍ଦଙ୍ଖଳରେ ଭାରତର ଭୂମିକାକୁ ଶକ୍ତିଶାଳୀ କରିବ ଦେଶକୁ ଆତ୍କ ନିର୍ଭରଶୀଳ କରାଇବା ଲାଗି ମେଡ୍ ଇନ୍ ଇଣ୍ଡିଆ ମେଡ୍ ଫର ଦ ୱାର୍ଲ୍ଚର ମନ୍ତ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ଯେଉଁସବୁ ପଦାର୍ଥଗୁଡ଼ିକର ଦେଶରେ ସହଜରେ ଉତ୍ପାଦନ କରାଯାଇ ପାରିବ ସେଗୁଡ଼ିକର ଆମଦାନୀ କମ୍ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ଏହିଭଳି କ୍ଷେତ୍ରଗୁଡ଼ିକ ମଧ୍ୟରେ ଆସବାବପତ୍ର ଏୟାର୍ କଣ୍ଡିସନର ଓ ଚମଡ଼ା ଶିଳ୍ପ ପ୍ରଭୃତି ଆସୁଛି ଏହିସବୁ କ୍ଷେତ୍ରରେ ଆମଦାନୀ ହ୍ରାସ କରାଯାଇ ପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣକ୍ର ରୋକିବା ଓ ଏଥିସହିତ ଅର୍ଥନୈତିକ ଅଗ୍ରଗତିକ୍ ବଜାୟ ରଖିବା ପାଇଁ ସରକାର ଅନେକ କଠୋର ପଦକ୍ଷେପମାନ ଗ୍ରହଣ କରିଛନ୍ତି ତିନିମାସର କମ୍ ସମୟ ଭିତରେ ଦେଶରେ ପ୍ରଚୂର ପରିମାଣରେ ପିପିଇ ଉତ୍ପାଦନ କରିବା ଦିଗରେ ଶିଳ୍ପ କ୍ଷେତ୍ରର ଉଦ୍ୟମକ୍ତ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଆତ୍ମନିର୍ଭର ଭାରତ ଭିଜନକୁ ସାକାର କରିବା ଦିଗରେ ସରକାର ଶିଳ୍ପ କ୍ଷେତ୍ରକ୍ ସବ୍ରମତେ ସହାୟତା କରିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ଆଇସିଏମ୍ଆର ଅଧିକରୁ ଅଧିକ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରି ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା କାରି ରଖିଛି

ସେହିସବୁ ଆସନଗୁଡ଼ିକରେ ମାର୍ଚ୍ଚ ମାସରେ ନିର୍ବାଚନ ହେବାକୁ ଥିଲା କିନ୍ତୁ କୋଭିଡ୍ ନାଇଂଟିନ୍ ଯୋଗୁଁ ତାହାକୁ ସ୍ଥଗିତ ରଖାଯାଇଥିଲା

ଉପକୂଳରକ୍ଷୀ ବାହିନୀ ଓ ଏହାର ହେଲିକପ୍ଟରଗୁଡ଼ିକ ମହାରାଷ୍ଟ୍ର ଗୋଆ ଓ ଗୁଜରାଟ ତଟବର୍ତୀ ଅଂଚଳରେ ମହ୍ୟଜୀବୀ ଏବଂ ପଣ୍ୟବାହୀ ଜାହାଜଗୁଡ଼ିକୁ ପାଣିପାଗ ସମ୍ଭନ୍ଧୀୟ ସତର୍କ ସୂଚନା ଦେଉଛନ୍ତି ମାଛଧରା ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ପହଂଚାଇବାରେ ଉପକୂଳରକ୍ଷୀ ବାହିନୀର ଜାହାଜଗୁଡ଼ିକ ସହାୟତା କରୁଛନ୍ତି